ବ୍ଲକସ୍ଠରରେ ସେସବୁକୁ ଯାଞ କରାଯିବା ସହ ଆନୁଷଙ୍ଗିକ କାର୍ଯ୍ୟ କରାଯାଉଛି

ଗତକାଲି ଅନୁଷ୍ଷିତ ଓଟିଇଟି ପରୀକ୍ଷାର ଦୂଇଟି ପ୍ରଶ୍ରପତ୍ର ସୋସିଆଲ ମିଡ଼ିଆରେ ପ୍ରଘଟ ହେବା ପରେ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା

ସେହିପରି ଏହି ଘଟଶାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେତେକ ସ୍ରାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି